କୋଭିଡ ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ୍ ମହାମାରୀ ବିପଦର ମୁକାବିଲା କରିବା ପାଇଁ ସରକାର ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିଲାବେଳେ ଅକ୍ସିଜେନ୍ ସିଲିଣ୍ଡର ଓ ଭେଷ୍ଟିଲେଟରର ଅଭାବ ରହିବ ନାହିଁ ବୋଲି ସେ ଦୂଢ଼ ଭାବରେ ଜଣାଇଛନ୍ତି ଶ୍ରୀ ବର୍ଦ୍ଧନ କହିଛନ୍ତି ଦେଶରେ ଚିକିତ୍ସା ସୁବିଧା ଓ ଡାକ୍ତରୀ ମୌଳିକ ଢ଼ାଞ୍ଚା ବୃଦ୍ଧି କରିବା ଲାଗି ସରକାର ନିରନ୍ତ୍ରର ପଦକ୍ଷେପ ନେଉଛନ୍ତି ଆଜି ସେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଦେଶରେ କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିବେ

ବସ୍ତର ଡିଭିଜନର ଯେଉଁ କିଲ୍ଲାଗୁଡିକରେ ଲକ୍ଡାଉନ ଲାଗୁ କରାଯାଇନାହିଁ ସେହିସବୁ ଜିଲ୍ଲାଗୁଡିକର ସାପ୍ତାହିକ ହାଟଗୁଡିକୁ ବନ୍ଦ ରଖାଯାଇଛି ଇତିମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲୁ ଘରେ ଘରେ ପନିପରିବା ଫଳଦୁଗ୍ଧ ଗ୍ୟାସ ସିଲିଶ୍ଡର ଓ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶ ଦେଇଛନ୍ତି

ସେ କହିଛନ୍ତି ବେସରକାରୀ ଡାକ୍ତରଖାନାଗୁଡିକରେ କୋଭିଡ୍ ସଂକ୍ରମିତ ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ରେମ୍ ଡେସିଭିର୍ ଇଞ୍ଜେକସନ ଦେବା ପାଇଁ ଡାକ୍ତରମାନଙ୍କୁ ବାଧ୍ୟ କରୁଛନ୍ତି କେବଳ ସଙ୍କଟଜନକ କ୍ଷେତ୍ରରେ ରେମ୍ଡେସିଭିର ଇଞ୍ଜେକସନ ଦେବା ପାଇଁ ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି

ରନ୍ଧା ଭୋଗ ଘରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନଗୁଡିକ ରାଜି ହେବାରୁ ହାଇକୋର୍ଟ ଅନ୍ତମତି ଦେଇଥିବାର ଜଣାପଡିଛି

ନୃଆଦିଲ୍ଲୀସ୍ଥିତ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ସେହି ସମ୍ମିଳନୀର ଶୀର୍ଷକ ଥିଲା ଭବିଷ୍ୟତ ପାଇଁ ନିଜକୁ ପୁନଃ ପ୍ରସ୍ତୁତ କରିବା ତିନିଦିନିଆ ସେହି ସମ୍ମିଳନୀରେ ଭାରତୀୟ ବିମାନ ବାହିନୀର କାର୍ଯ୍ୟାନୃଷ୍ଣାନ କ୍ଷମତା ବୃଦ୍ଧି ଉପାୟ ଓ ମାଧ୍ୟମ ସଂକ୍ୱାନ୍ତରେ ଆମ୍ବଳଚ୍ଚଳ ଆଲୋଚନା ହୋଇଛି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ ପ୍ତିରକ୍ଷା ବାହିନୀମ୍ରଖ୍ୟ ନୌବାହିନୀ ମ୍ରଖ୍ୟ ଓ ପଦାତିକବାହିନୀ ମ୍ରଖ୍ୟ ମାନେ ସମ୍ମିଳନୀରେ ଉଦ୍ବୋଧନ ଦେବା ସଙ୍ଗେ ସଙ୍ଗେ ସେବା ଦକ୍ଷତାକୁ ସମୋନୀତ କରିବା ଏବଂ ମିଳିତ ଯୋଜନା ଜରିଆରେ ଭବିଷ୍ୟତରେ ଯୁଦ୍ଧ ଭଳି ପରିସ୍ଥିତିରେ ପଦକ୍ଷେପ ସଂକ୍ରାନ୍ତୀୟ ବିଷୟବସ୍ତୁଗୁଡିକ ଉପରେ କମାଶ୍ଡରମାନଙ୍କ ସହ ଆଲୋଚନା କରିଥିଲେ

କୋଭିଡ ସଫକ୍ରମିତ ବା ସନ୍ଦିଗ୍ମ ସଂକ୍ରମିତ ବ୍ୟକ୍ତିମାନେ ଡାକଯୋଗେ ଭୋଟ ଦେଇପାରିବେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ନିର୍ବାଚନ ପ୍ରଚାରକୁ କାଣ୍ଟଛାଣ୍ଟ କରାଯାଇଛି

ଦୁଇଟି ଯାକ ରାଜ୍ୟରେ ପ୍ରତିଦିନ ନୂଆ ସଂକ୍ରମଣ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି ଛତିଶଗଡ ଓ ଉତ୍ତରପ୍ରଦେଶ ତଥା ମହାରାଷ୍ଟ୍ର ଆଦି ତିନୋଟି ଯାକ ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ୍ୱ ସକ୍ରିୟ ସଂକ୍ରମିତ ବ୍ୟକ୍ତି ରହିଛନ୍ତି

ଲକ୍ଷ୍ନୌ କାନପୁର ବାରଣାସୀ ଓ ପ୍ରୟାଗରାଜ ଜିଲ୍ଲାଗୁଡିକରେ ସର୍ବାଧିକ ସଂକ୍ରମଣ ହୋଇଛି ଡାକ୍ତରଖାନାଗୁଡିକରେ ଆଇସିୟୁ ଓ ଅକ୍ଟିକେନର ଅଭାବ ରହିଥିବାରୁ ରୋଗୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରୁନାହିଁ ଅକ୍ନିଜେନ ଶଯ୍ୟା ଭେଷ୍ଟିଲେଟର ଆଇସିୟୁ ଶଯ୍ୟା ଓ ଆମ୍ଭୁଲାନ୍ନ ଆଦି ଯୋଗାଇ ଦେବା ସଙ୍ଗେ ସଙ୍ଗରୋଧ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ସମୀକ୍ଷା ବୈଠକରେ ପରାମର୍ଶ ଦିଆଯାଇଛି କାତୀୟ ଚିକିତ୍ସା ନିୟମ ପାଳନ କରିବା ସଙ୍ଗେ ସଙ୍ଗେ ଶୀଘ୍ର ସକ୍ରିୟ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ମୃତ୍ୟୁହାର କମ୍ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟସଚିବ କହିଥିଲେ ରାଜ୍ୟଗୁଡିକ ପକ୍ଷରୁ ଅକ୍ନିଜେନ ସିଲିଣ୍ଡର ଓ ଅତିରିକ୍ତ ଭେଷ୍ଟିଲେଟର ପାଇଁ ଦାବି କରାଯାଇଛି ଏବଂ ଖୁବ୍ ଶୀଘ୍ର ଏହି ଦାବି ପୂରଣ ହେବ

କୋଭିଡ ଶଯ୍ୟା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଡାକ୍ତରଖାନାଗୁଡିକରେ ଥିବା ଅତିରିକ୍ତ ଘରଗୁଡିକୁ କୋଭିଡ ୱାର୍ଡରେ ପରିଣତ କରିବା ପାଇଁ ପରାମର୍ଶ ଦିଆଯାଇଛି

ଆଇପିଏଲ ଆପିଏଲ କ୍ରିକେଟରେ ଆଜି ଚେନ୍ନାଇର ଏମଏ ଚିଦାୟରମ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ନ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ